ପ୍ରେସିଡେଣ୍ଟ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସ ଦିନ କୃଷକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ଜାତୀୟପତାକା ଓ ସାଧାରଣତନ୍ତ୍ର ଦିବସର ଅପମାନକୂ ଦୂର୍ଭାଗ୍ୟଜନକ ବୋଲି ଅଭିହିତ କରିଛନ୍ତି ପାର୍ଲାମେଣ୍ଟରେ ବଜେଟ୍ ଅଧିବେସନର ପ୍ରଥମ ଦିନରେ ଉଭୟ ସଭାର ମିଳିତ ବୈଠକରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଦେଶର ସମ୍ବିଧାନ ଜନସାଧାରଣଙ୍କୁ ବାକ୍ ସ୍ୱାଧୀନତା ପ୍ରଦାନ କରିଛି ଓ ପ୍ରତ୍ୟେକ ନାଗରିକ ନିଷ୍ଠାପରତାର ସହ ଆଇନ୍ କାନୁନ୍ ଓ ନିୟମର ପାଳନ କରିବାକୁ କହିଛି

କାରଣ ଏହି ଆଇନ୍ଗୁଡ଼ିକ କୃଷକମାନଙ୍କୁ ଅଧିକ କ୍ଷମତା ଓ ଅଧିକାର ପ୍ରଦାନ କରୁଛି

ରାଷ୍ଟ୍ରପତି କହିଛନ୍ତି ସେ ଦୃଷ୍ଟିରୁ ଅନେକ ରାଜନୈତିକ ଦଳ ଏହି ସଂସ୍କାରଗୁଡ଼ିକୁ ସମର୍ଥନ ପ୍ରଦାନ କରିଥିଲେ ସେ କହିଛନ୍ତି ସୁପ୍ରିମକୋର୍ଟ କୃଷି ଆଇନ୍ଗୁଡ଼ିକର କାର୍ଯ୍ୟକାରୀତା ଉପରେ ସ୍ଥଗିତାଦେଶ ଲାଗୁ କରିଛନ୍ତି ଓ ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପଭିର ସମ୍ମାନ କରିବେ ରାଷ୍ଟ୍ରପତି କହିଛନ୍ତି ଦେଶର କୃଷକମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ମଧ୍ୟରେ କୂଷି ଉପରେ ଏମ୍ଏସ୍ ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଅନ୍ତର୍ଭୁକ୍ତ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିଛନ୍ତି ଦେଶର ଛୋଟଛୋଟ କୃଷକମାନଙ୍କୁ ସେମାନଙ୍କ ଦ୍ୱାରା ଉତ୍ପାଦିତ କୃଷିକାତ ପଦାର୍ଥଗୁଡ଼ିକ ପାଇଁ ଉପଯୁକ୍ତ ମୂଲ୍ୟ ଦେଇ ସେମାନଙ୍କୁ ଲାଭାନ୍ୱିତ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ରାଷ୍ଟ୍ରପତି କହିଚ୍ଚନ୍ତି କୋବିଡ୍ ନାଇଷ୍ଟିନ୍ର ମୁକାବିଲା ବିଷୟ ଉଲ୍ଲେଖ କରି ଶ୍ରୀ କୋବିନ୍ଦ କହିଛନ୍ତି ସରକାରଙ୍କ ଦ୍ୱାରା ଠିକ୍ ସମୟରେ ନିଷ୍ପଭି ଗ୍ରହଣ ଯୋଗୁଁ ଲକ୍ଷଲକ୍ଷ ଲୋକଙ୍କର କୀବନରକ୍ଷା କରାଯାଇପାରିଛି ଓ ଦେଶରେ କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ରାଷ୍ଟ୍ରପତି କହିଛନ୍ତି କୋବିଡ୍ ନାଇଞ୍ଜିନ୍ ଯୋଗୁଁ ଅର୍ଥନୀତି ପ୍ରତି ଯେଉଁ କ୍ଷତି ପହଞ୍ଚଥିଲା ଦେଶ ସେଥିର୍ ମ୍ରକୃଳିବା ଆରମ୍ଭ କରିଛି ଏଥିସହିତ ସରକାର ଦେଶର ଜନସାଧାରଣଙ୍କ ଜୀବନରକ୍ଷା ଦିଗରେ ଅହରହ ଉଦ୍ୟମ ଚଳାଇଛନ୍ତି ରାଷ୍ଟ୍ରପତି କହିଛନ୍ତି ଏଭଳି କଟିଳ ସମୟରେ ମଧ୍ୟ ଭାରତ ବିଶ୍ୱ ପାଇଁ ପୁଞ୍ଜିନିବେଶର ସବୁଠୁ ଉତ୍କୃଷ୍ଟ କେନ୍ଦ୍ରରେ ପରିଣତ ହୋଇଛି

ଏହା ଦେଶର ଯୁବ ସମାଜକୁ ବହୁମାତ୍ରାରେ ସାହାଯ୍ୟ କରିଛି ସେ କହିଛନ୍ତି କେନ୍ଦ୍ର ସରକାର କାତୀୟ ନିଯୁକ୍ତି ଏଜେନ୍ଦିର ସ୍ଥାପନ କରିଛନ୍ତି ଏହାଦ୍ୱାରା ଦେଶର ଯୁବସମାଜ ସରକାରୀ ଚାକିରୀ ପାଇବାପାଇଁ ଅନେକବାର ପରୀକ୍ଷା ଦେବାରୁ ରିହାତି ପାଇଛି

ସେ କହିଛନ୍ତି ନୂଆ ପାର୍ଲାମେଣ୍ଟ ସଦନ ନିର୍ମାଣ ହୋଇଯିବା ପରେ ଏହା ସାଂସଦ ମାନଙ୍କୁ ସେମାନଙ୍କର କାର୍ଯ୍ୟ ସମ୍ପାଦନା ପାଇଁ ଆଧୁନିକ ସୁବିଧାମାନ ଯୋଗାଇବ

ପିଏମ୍ ବଜେଟ୍ ସେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଚଳିତ ଦଶନ୍ଧି ଭାରତର ଉଜ୍ଜୁଳ ଭବିଷ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ କହିଛନ୍ତି ଏହି ଦଶନ୍ଧିର ଯଥାସମ୍ଭବ ଉପଯୋଗ ହେବା ଉଚିତ୍ ଓ ଏହା ଉପରେ ଚଳିତ ଅଧିବେସନରେ ଆଲୋଚନା ହେବା କରୁରୀ ଦେଶ ଏଭଳି ଆଶା କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ବଜେଟ୍ ଅଧିବେସନ ଆରମ୍ଭ ହେବା ପୂର୍ବରୁ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ମୋଦି ଏହା କହିଛନ୍ତି ସେ କହିଛନ୍ତି ଚଳିତ ଦଶନ୍ଧିର ପ୍ରଥମ ପାର୍ଲାମେଣ୍ଟ ଅଧିବେସନ ଆଜିଠାରୁ ଆରମ୍ଭ ହୋଇଛି ଏହି ଅଧିବେସନରେ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଗତବର୍ଷ ଘୋଷଣା କରାଯାଇଥିବା ବିଭିନ୍ନ ସହାୟତା ଗୁଡ଼ିକ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନ୍ୱୟରେ ହ୍ରାସ ପାଇବାରେ ଲାଗିଛି

ସେ କହିଛନ୍ତି ଭାରତରେ କୋବିଡ୍ ସଂକ୍ରମଣ ମଧ୍ୟ ଦ୍ରତଗତିରେ ହ୍ରାସ ପାଇବାରେ ଲାଗିଛି

ପିଏମ୍ ଡବ୍ଲ୍ୟଇଏଫ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂଧ୍ୟାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଶ୍ୱ ଅର୍ଥନୈତିକ ଫୋରମ୍ର ଡ୍ୟାଭସ କଥାବାର୍ତ୍ତାରେ ଉଦ୍ବୋଧନ ଦେବେ

ପ୍ରଧାନମନ୍ତ୍ରୀ 'ଚତୁର୍ଥ ଶିଳ୍ପ ବିପ୍ଲବ ମାନବ ଜାତିର କଲ୍ୟାଣ ପାଇଁ ବୈଷୟିକ ଜ୍ଞାନର ବ୍ୟବହାର' ପ୍ରସଙ୍ଗ ଉପରେ ଉଦ୍ବୋଧନ ଦେବେ ଶ୍ରୀ ମୋଦି ଏହି ସମୟରେ ବହୁ ଉଦ୍ୟୋଗପତି ମାନଙ୍କ ସହ ବାର୍ଭାଳାପ କରିବେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ସଂସ୍କାର ଓ ଭାରତରେ ବୈଷୟିକ ଜ୍ଞାନର ଅଧିକ ବ୍ୟବହାର ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସେ ଆଶା ରଖିଛନ୍ତି

ୟୁଏନ୍ ଇଣ୍ଡିଆ ଜାତିସଂଘ ସେକ୍ରେଟାରୀ କେନେରାଲ ଆଣ୍ଟୋନିଓ ଗ୍ରଟେରସ୍ ଆନ୍ତର୍ଜାତିକ କରୋନା ପ୍ରତିଷେଧକ ଟିକାକରଣ ଅଭିଯାନରେ ପ୍ରମ୍ରଖ ଭୂମିକା ଗ୍ରହଣ କରିବାକୁ ଭାରତକୁ ଆହ୍ୱାନ ଦେଇଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଗ୍ରଟେରସ୍ ଭାରତର ପ୍ରତିଷେଧକ ଉତ୍ପାଦନ କ୍ଷମତାକୁ ବିଶ୍ୱର ସର୍ବଶେଷ୍ଠ ସମ୍ପଦ ବୋଲି ଅଭିହିତ କରିଛନ୍ତି